ଆସନ୍ତାକାଲି ରାମ ନବମୀ ପାଇଁ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ତା

ଏ ନେଇ ଆଜି କଳାହାଣ୍ଡି କିଲ୍ଲା ଭବାନୀପାଟଶା ସ୍ଥିତ ସର୍କିଟ୍ ହାଉସ୍ଠାରେ ବିଜେପି ପକ୍ଷରୁ ଏକ ସାମ୍ଘାଦିକ ସମ୍ମିଳନୀ ଅନୁଷିତ ହୋଇଯାଇଛି

ସୁରକ୍ଷା ଏବଂ ଆଇନ୍ଶୂଙ୍କଳା ପରିସ୍ଚିତିକୁ ଦୃଷ୍ଟିରେ ରଖ୍ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି

ବିଦ୍ୟତ୍ କର୍ମଚାରୀ ସଂଗଠନଗୁଡ଼ିକ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି

ବିଳମ୍ୟରେ ହେଉ ପଛେ କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ଏକ ବଳିଷ ପଦକ୍ଷେପ ଗ୍ରହଣ କରି ପ୍ରତିମୂର୍ତି ପ୍ରତିଷା ପାଇଁ ଲୋକସଭା ବାଚସ୍ୱତିଙ୍କୁ ପତ୍ର ଲେଖିଛନ୍ତି

ମାଓବାଦୀଙ୍କ ଶିବିର ଥିବା ଖବର ପାଇ ଡିଭିଏସ୍ ଯବାନମାନେ ଚଢ଼ାଉ କରିବା ଫଳରେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା

ଅଶୋକାଷ୍ଟମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ ପ୍ରକାର୍ଚ୍ଚନାରେ ବହୁ ସଂଖ୍ୟକ ଶ୍ରଦ୍ଧାଳ୍ମାନେ ସାମିଲ ହୋଇଛନ୍ତି

ଏହି ଅବସରରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି